ପିଏମ୍ ରଷିଆ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚମ ପୂର୍ବ ଅର୍ଥନୈତିକ ଫୋରମ୍ ଶିଖର ବୈଠକରେ ଯୋଗଦେବା ପାଇଁ ଆଜି ରୁଷ୍ର କ୍ଲାଦିବୋସ୍ତକ ଅଭିମୁଖେ ଯାତ୍ରା କରୁଛନ୍ତି ଏହି ଅବସରରେ ପ୍ରଧାନମନ୍ତୀ ବିଂଶ ଭାରତ ରୁଷ ବାର୍ଷିକ ଶିଖର ବୈଠକରେ ମଧ୍ୟ ଯୋଗଦେବେ ବିଦେଶ ଗସ୍ତ ଯିବା ପୂର୍ବରୁ ଦେଇଥିବା ବିବୃଭିରେ ଶ୍ରୀ ମୋଦୀ କହିଛନ୍ତି ବ୍ଲାଦିବୋସ୍ତକକୁ ତାଙ୍କର ଏହି ଗସ୍ତ କଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ସେଠାକୁ ପ୍ରଥମ ଗସ୍ତ ହେବ ସେ କହିଛନ୍ତି ତାଙ୍କର ଏହି ଗସ୍ତରୁ ଦୁଇ ପକ୍ଷ ପରସ୍କର ମଧ୍ୟରେ ସେମାନଙ୍କର ବନ୍ଧ୍ୟତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବାକୁ ଆଗ୍ରହୀ ବୋଲି ସ୍ୱଷ୍ଟ ହୋଇଯାଇଛି ଶ୍ରୀ ମୋଦୀ କହିଛନ୍ତି ଶିଖର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଇଁ ସୁଯୋଗମାନ ମିଳିବ ପ୍ରଧାନମନ୍ତ୍ରୀ ବେଜଦା କାହାଜ ନିର୍ମାଣ କାରଖାନାକୁ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି

ଯୋଗକୁ ଲୋକପ୍ରିୟ କରାଇବା ପାଇଁ ଏକ ଆପ୍କୁ ମଧ୍ୟ ସେ ଉଦ୍ଘାଟନ କରିବେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ନେତାମାନଙ୍କ ମଧ୍ୟରେ କଥାବାର୍ତ୍ତାରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ବିଷୟଗୁଡ଼ିକ ସ୍ଥାନ ପାଇବ

ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ସମୟରେ ଅନେକ ଏମ୍ଓୟୁ ସ୍ୱାକ୍ଷରିତ ହେବାର ଆଶା କରାଯାଉଛି

ଏହି ବ୍ୟାଙ୍କ୍କୁ ଏକାକାଳୀନ ଭାବେ ଉଭୟ ସରକାର ଓ ଏଲ୍ଆଇସିରୁ ପାର୍ଷି ପ୍ରଦାନ କରାଯିବ

ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ସହାୟତା କରିବା ପାଇଁ ଏଥିରୁ ସରକାରଙ୍କ ପ୍ରତିଶ୍ରତିବଦ୍ଧତାର ପ୍ରମାଣ ମିଳିଛି କ୍ୟାବିନେଟ୍ ନିଷ୍କଭି ଉପରେ ନ୍ନଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଏଣିକି ଆଇଡିବିଆଇ ବ୍ୟାଙ୍କ୍ ଗୃହରଣ ଓ ଗାଡ଼ି ରଣ ଭଳି ସବୁ ପ୍ରକାରର ଋଣ ପ୍ରଦାନ କରିପାରିବ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ରାଷ୍ଟ୍ରାୟତ ତୈଳ ବିକ୍ରୟକାରୀ କମ୍ପାନୀଗୁଡ଼ିକ ପାଇଁ ଏଥନଲ୍ ମୂଲ୍ୟରେ ସଂଶୋଧନକୁ ଅନୁମୋଦନ କରିଛି ଚଳିତ ବର୍ଷ ଡିସେମ୍ବର ମାସରୁ ବର୍ଷେ ପାଇଁ ଏହି ଏଥନଲ୍ ସଂଗ୍ରହ କରାଯିବ ଏକ ସାମ୍ବାଦିକ ସମ୍ମିଳନୀରେ ପେଟ୍ରୋଲିୟମ୍ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର କୃଷକମାନଙ୍କର ଆୟକୁ ଦ୍ୱିଗୁଣିତ କରିବା ପାଇଁ ସର୍ବଦା ପ୍ରଚେଷ୍ଟା କରିଆସ୍କୁଛନ୍ତି ସେ କହିଛନ୍ତି ଆଖୁ ଓ ଆଖୁରସ ଏକ ମୂଲ୍ୟବାନ ପଦାର୍ଥରେ ପରିଣତ ହେବ ଚିନି ଶିକ୍ଷଗୁଡ଼ିକ ଏଥନଲ ପ୍ରତି ସେମାନଙ୍କର ଦୂଷ୍ଟି କେନ୍ଦ୍ରୀଭୂତ କରିବା ଉଚିତ୍ ବୋଲି ମନ୍ତ୍ରୀ କହିଚ୍ଛନ୍ତି ଏସ୍ସି ଚିଦାମ୍ଘରମ୍ ସୁପ୍ରିମ୍କୋର୍ଟ କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ଘରମ୍ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସିବିଆଇ ହାଜତରେ ରହିବେ ଗୁରୁବାର ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ୍ ପାଇଁ ଚାପ ନ ପକାଇବାକୁ ସୁପ୍ରିମ୍କୋର୍ଟ ଶ୍ରୀ ଚିଦାୟରମ୍ଙ୍କ ଓକିଲକୁ କହିଛନ୍ତି ଗତକାଲି ନିମୁ ଅଦାଲତରେ ଆବେଦନ କରାଯାଇଥିଲା ଓ ଆଳି ସୁପ୍ରିମ୍କୋର୍ଟରେ ଏହା ଉପରେ ଶୁଣାଣି ହେବାର ଥିଲା ଜଷ୍ଟିସ୍ ଆର୍ ଭାନୁମତି ଓ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ କହିଛନ୍ତି ଆସନ୍ତା ଗୁରୁବାର ଦିନ କୋର୍ଟ ଶ୍ରୀ ଚିଦାୟରମ୍ଙ୍କ ଆବେଦନର ଶୁଣାଣି କରିବେ ତାଙ୍କ ଆବେଦନରେ ସେ ନିମ୍ନ ଅଦାଲତଙ୍କ ଜାମିନ୍ ବିହିନ ଗିରଫ୍ ପରୱାନା ଓ ସିବିଆଇ ହାକତରେ ରହଣୀ ସଂକ୍ରାନ୍ତ ନିମ୍ମ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ସିବିଆଇ ପକ୍ଷରୁ ହାଜର ହୋଇ ସୁପ୍ରିମ୍କୋର୍ଟ ଗତ ସୋମବାର ଦିନ ଦେଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେବା ପାଇଁ ଏକ ଆବେଦନ କରିଥିଲେ ସେ କହିଥିଲେ ଏହି ନିର୍ଦ୍ଦେଶ ଉପରେ ଚିଦାୟରମ୍ଙ୍କ ଓକିଲ ମଧ୍ୟବର୍ତ୍ତୀକାଳୀନ କାମିନ୍ ଆବେଦନ ନିମୁ ଅଦାଲତରେ ଦାଖଲ କରିଥିଲେ ଶ୍ରୀ ମେହେଟ୍ଟାଙ୍କ ଯୁକ୍ତି ଶୁଶିବା ପରେ ଖଶ୍ଚପୀଠ କହିଛନ୍ତି ନିମ୍ନ ଅଦାଲତରେ ଶୁଣାଣି ହେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ଜାମିନ୍ ଆବେଦନର ଗୁରୁବାର ଦିନ ଶୁଣାଣି କରାଯିବ ଓ ସୁପ୍ରିମ୍କୋର୍ଟ ସେହିଦିନ ଶ୍ରୀ ଚିଦାମ୍ଘରମ୍ଙ୍କ ଆବେଦନର ମଧ୍ୟ ଶ୍ରୁଣାଣି କରିବେ

ମୋଦୀ ବିବେକାନନ୍ଦ କେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିବେକାନନ୍ଦ କେନ୍ଦ୍ରର ଏକ ପ୍ରତିନିଧି ଦଳକୁ ସାକ୍ଷାତ କରି ସେମାନଙ୍କର ଗଣ ଯୋଗାଯୋଗ କାର୍ଯ୍ୟକ୍ରମ 'ଏକ ଭାରତ ବିଜୟୀ ଭାରତ' ପାଇଁ ସେମାନଙ୍କୁ ଶୁଭେଚ୍ଛା କଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ସେମାନେ ସେମାନଙ୍କର ଯୋଗାଯୋଗ କାର୍ଯ୍ୟ ବିଷୟରେ ଜଣାଇଛନ୍ତି

ଅମିତ ଶାହା କେ ଆଣ୍ଡ କେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି କାମ୍ମୁ କାଶ୍ମୀରରେ ମୋବାଇଲ୍ ଫୋନ୍ ଉପରେ ଲାଗୁ ହୋଇଥିବା କଟକଣା ଓ ଅନ୍ୟାନ୍ୟ କଟକଣା ଆଉ କିଛି ସପ୍ତାହ ମଧ୍ୟରେ ପ୍ରତ୍ୟାହାର ହୋଇଯିବ

ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଜୀତେନ୍ଦ୍ର ସିଂହ କହିଛନ୍ତି ସମଗ୍ର ଜାମ୍ମୁ ଓ ଡୋଡା ଅଞ୍ଚଳ ଏବଂ କାଶ୍ମୀର ଉପତ୍ୟକାର କିଛି କିଲ୍ଲାରୁ ବ୍ୟାପକ ମାତ୍ରାରେ ମୋବାଇଲ୍ ଫୋନ୍ ଉପରୁ କଟକଣା ପ୍ରତ୍ୟାହାର କରିନିଆଯାଇଛି ସେ କହିଛନ୍ତି ଉପଯୁକ୍ତ ସମୟରେ ଅନ୍ୟାନ୍ୟ ଅଞ୍ଚଳ ଉପରୁ କଟକଶାଗୁଡ଼ିକୁ ପ୍ରତ୍ୟାହାର କରିନିଆଯିବା ବିଷୟ ସ୍ୱରାଷ୍ଟ୍ରମନ୍ତ୍ରୀ ଜଣାଇଛନ୍ତି ଶ୍ରୀ ସିଂହ କହିଛନ୍ତି ରାଜ୍ୟର ପ୍ରତ୍ୟେକ ସରପଞ୍ଚଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ବିମା ସୁବିଧା ଯୋଗାଇ ଦିଆଯିବ

ଖୁବ୍ ଶୀଘ୍ର ରାଜ୍ୟରେ ସ୍ୱାଭାବିକ ପରିସ୍ଥିତି ଫେରିଆସିବ ବୋଲି ମନ୍ତ୍ରୀ ଦୃଢ଼ ଆଶାପୋଷଣ କରିଛନ୍ତି ସେ ପୁଣି କହିଛନ୍ତି କାମ୍ମୁ କାଶ୍କୀରରେ ପରିସ୍ଥିତି ସ୍ୱାଭାବିକ ହୋଇଯିବା ପରେ ଏହା ପୁନର୍ବାର ଏକ ରାଜ୍ୟର ମର୍ଯ୍ୟଦା ଫେରିପାଇବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରତିନିଧି ଦଳକୁ ଆଶ୍ୱାସନା ଦେଇଛନ୍ତି ଅଖିଳ ଜାନ୍ମୁ କାଶ୍କୀର ପଞ୍ଚାୟତ ସଂଘ ସଭାପତି ଅନୀଲ ଶର୍ମା ଓ ଅନ୍ୟମାନେ ସେଠାରେ ଉପସ୍ଥିତ ଥିଲେ ଅମିତ ଶାହା ଜଗମୋହନ ବିଜେପି ମୁଖ୍ୟ ଅମିତ ଶାହା ଓ ପାର୍ଟି କାର୍ଯ୍ୟକାରୀ ସଭାପତି ଜେପି ନଡ୍ରା ନୂଆଦିଲ୍ଲୀରେ କାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନଙ୍କୁ ଆଜି ସାକ୍ଷାତ କରିଛନ୍ତି ବିଜେପିର ସମ୍ପର୍କ ଅଭିଯାନର ଅଂଶସ୍ୱରୂପ ଦୁଇ ନେତା ତାଙ୍କୁ ସାକ୍ଷାତ କରିଥିଲେ

ଏହି ଆପାଚି ହେଲିକପ୍ଟରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବା ସହିତ ବିମାନ ବାହିନୀର ଲଢୁଆ କ୍ଷମତା ବୃଦ୍ଧି ପାଇଛି ଏହି ଅବସରରେ ବିମାନବାହିନୀ ମୁଖ୍ୟ ମାର୍ଶଲ ବିଏସ୍ ଧନୱା କହିଛନ୍ତି ଆପାଚି ହେଲିକପ୍ଟର ଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବା ସହ ଭାରତୀୟ ବିମାନବାହିନୀ ସର୍ବାଧୁନିକ ଅସ୍ତ୍ରଶସ୍ତ ଥିବା ଏକ ବିମାନବାହିନୀ ଭାବେ ପରିଗଣିତ ହେବ ଆପାଚି ହେଲିକପୁର ବିଶ୍ୱର ସବୁଠୁ ମାରାତ୍ମକ ଯୁଦ୍ଧ ହେଲିକପୁର ବିବେଚିତ ହୋଇଆସ୍କୁଛି

ଛତିଶଗଡ଼ ଆରେଷ୍ଟେଡ୍ ଛତିଶଗଡ଼ ପୁଲିସ୍ ପୂର୍ବତନ ମ୍ରଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ଅମିତ ଯୋଗୀଙ୍କ ଗିରଫ୍ କରିଛି ଅଜିତ ଯୋଗୀ ଜନତା କଂଗ୍ରେସ ଛତିଶଗଡ଼ ନାମକ ଏକ ଆଞ୍ଚଳିକ ଦଳର ମଧ୍ୟ ସଭାପତି ଅଛନ୍ତି

ବିଳାଶପୁର ଜିଲ୍ଲା ପ୍ରଲିସ୍ ସ୍ରପରିଟେଶ୍ଡେଣ୍ଟ ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି ବିଜେପି ନେତା ସମୀରା ପାଇକରାଙ୍କ ଅଭିଯୋଗକୁ ଭିଭିକରି ଅମିତ ଯୋଗୀଙ୍କୁ ଗିରଫ୍ କରାଯାଇଛି